ମୁଖ୍ୟ ଫାଟକକୁ ଛାଡି ଭିସୁଟର ସମସ୍ତ ଫାଟକକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି

ଭୁବନେଶ୍ୱର ଡିସିପି ଭାବେ ଉମାଶଙ୍କର ଦାସ ଅନୁପ୍ ସାହୁଙ୍କଠାରୁ ଦାୟିତ୍ୱ ନେଇଥିବା ବେଳେ କଟକ ଡିସିପି ଭାବେ ପ୍ରତୀକ ସିଂହ ଅଖିଳେଶ୍ୱର ସିଂହଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି

ବୋଲି ମନ୍ତୀ ଶ୍ରୀ ମିଶ୍ର କହିଥିଲେ

ଏହା ସହିତ ଉତ୍ତର ଓଡିଶା ଉପକୁଳ ଓଡିଶା ଏବଂ ଆଭ୍ୟନ୍ତରୀଣ ଓଡିଶାର ଜିଲ୍ଲାଗୁଡିକ ପାଇଁ ୟେଲୋ ଓାର୍ଷି ଜାରି କରାଯାଇଛି